ବାତ୍ୟା ପରବର୍ତ୍ତୀ ସ୍ଥିତିକୁ ସୁଧାରିବା ଦିଗରେ ରାଜ୍ୟ ପଦକ୍ଷେପକୁ ଶ୍ରୀ ଭରଦ୍ୱାଜ ପ୍ରଶଂସା କରିଛନ୍ତି

ବାତ୍ୟା ପରେ ଅଭୟାରଣ୍ୟରେ ଥିବା ହରିଣମାନଙ୍ଙ ସ୍ଥିତିକୁ ନେଇ ଆଶଙ୍କା ଦେଖାଦେଇଥିଲା ତେଶୁ ସେମାନଙ୍କ ସ୍ଥିତି ଜାଶିବା ଲାଗି ଡ୍ରୋନ କ୍ୟାମେରା ସାହାଯ୍ୟ ନେବାକୁ ଗତକାଲି ନିଷ୍ବଭି ହୋଇଥିଲା

କ'ଣ ପାଇଁ ବସ୍ତାନୀ ବୋଝ ହ୍ରାସ ପାଇ ନାହିଁ ବୋଲି ହାଇକୋର୍ଟ ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଛନ୍ତି

ଗିରଫ ଦାରି ଏଡାଇବା ପାଇଁ ଶ୍ରୀ ମିଶ୍ର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ

ଉମରକୋଟ ସହରର ବିଭିନ୍ନ ହୋଟେଲ୍ ଓ ଦୋକାନରେ ଯାଞ କରାଯାଇଥିଲା